ବାଙ୍ଗାରପେଟ୍ଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇ କଂଗ୍ରେସ ଗଣତନ୍ତ୍ରର ଭାବନାକୁ ନଷ୍ଟ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୋଷାରୋପ କରିଛନ୍ତି କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି କ୍ରିଷ୍ଣାନଗର ଶିଳ୍ପାଞ୍ଚଳର ମହିଳା ଶ୍ରମଜୀବୀମାନଙ୍କ ସହ କଥାବାର୍ତ୍ତା କରିଛନ୍ତି

ଅନେକ ଦେଶ ଆମେରିକାର ଏହି ନିଷ୍ପଭିକ୍ତ ସମାଲୋଚନା କରିଛନ୍ତି

କଣ୍ଣୋଟକ ଇଲେକ୍ସନ୍ କର୍ଣ୍ଣାଟକ ବିଧାନସଭା ନିର୍ବାଚନପାଇଁ ପ୍ରଚାର ସରଗରମ ହେବାରେ ଲାଗିଛି ବିଭିନ୍ନ ରାଜନୈତିକ ଦଳର ବଡ଼ ବଡ଼ ନେତାମାନେ ଭୋଟର୍ମାନଙ୍କୁ ଆକୃଷ୍ଟ କରିବା ଲାଗି ଶେଷ ଉଦ୍ୟମ ଚଳାଇଛନ୍ତି

ସେ କହିଛନ୍ତି କଂଗ୍ରେସ ନୀତି ସାମ୍ପ୍ରଦାୟିକତା କାତିବାଦ ଅପରାଧ ଦୁର୍ନୀତି ଓ ଠିକାଦାର ବ୍ୟବସ୍ଥା କଂଗ୍ରେସର ଏହି ନକାରାତ୍ମକ ନୀତି ମଧ୍ୟରେ ରହିଛି ସେ କହିଛନ୍ତି କଂଗ୍ରେସ ଗଣତନ୍ତ୍ରର ଭାବନାକୁ ନଷ୍ଟ କରିଛି

କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ଆଜି କ୍ରିଷ୍ଣାନଗର ଶିକ୍ଷାଞ୍ଚଳର ମହିଳା ଶ୍ରମଜୀବୀମାନଙ୍କ ସହିତ କଥାବାର୍ତ୍ତା କରିଛନ୍ତି ଅପରାହୁରେ ସେ ଶିବାଜୀ ନଗର ଟିପାସାନ୍ଦ୍ରା ଓ ହେୱାଲ୍ଠାରେ ରୋଡ଼୍ ଶୋ'ମାନ କରିବେ

ରବୀନ୍ଦ୍ର ଜୟନ୍ତୀ ପୋଞ୍ଚଶେ ବୋଇଶାଖ ଭାବେ ପ୍ରସିଦ୍ଧ ଓ ସମଗ୍ର ପଣ୍ଟିମବଙ୍ଗରେ ଓ ବାଂଲାଦେଶରେ ଏହି ଦିନଟିକୁ ମହା ସମାରୋହରେ ପାଳନ କରାଯାଇଥାଏ ରବୀନ୍ଦ୍ରନାଥ ଠାକୁରଙ୍କ କବିତାଗୁଡ଼ିକୁ ଆଧ୍ୟାତ୍ଲିକ ଦୃଷ୍ଟିକୋଣରୁ ଦେଖାଯାଇ ଆସୁଛି ସେ ଜଣେ ବିଶିଷ୍ଟ ସଙ୍ଗୀତ ରଚୟିତା ଥିଲେ

ରବୀନ୍ଦ୍ରନାଥ ଠାକ୍ରର ଉଭୟ ଭାରତ ଓ ବାଂଲାଦେଶର ଜାତୀୟ ସଙ୍ଗୀତ ରଚନା କରିଛନ୍ତି ପାଣ୍ଢାତ୍ୟ ଦେଶଗୁଡ଼ିକରେ ଭାରତୀୟ ସଂସ୍କୃତିର ପ୍ରସାର ଦିଗରେ ତାଙ୍କର ଯଥେଷ୍ଟ ପ୍ରଭାବ ଥିଲା ଓ ଆଧ୍ରନିକ ଭାରତର ସେ ଜଣେ ବିଶିଷ୍ଟ ସ୍ୱଜନଶୀଳ ଶିଳ୍ପୀ ଭାବେ ବିବେଚିତ ହୋଇଆସ୍ବଛନ୍ତି

ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ କୋବିନ୍ଦ୍ କହିଛନ୍ତି ଏସିଆର ପ୍ରଥମ ନୋବେଲ୍ ପୁରସ୍କାର ବିଜେତା ଓ ଭାରତୀୟ ଜାତୀୟ ସଙ୍ଗୀତର ରଚୟିତା ରବୀନ୍ଦ୍ରନାଥ ଠାକୁର ଦେଶର ସଂସ୍କୃତି କ୍ଷେତ୍ରରେ ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ହୋଇ ରହିଛନ୍ତି ସୀତାରମଣ ନାଭାଲ୍ କନ୍ଫରେନ୍ସ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଦେଶର ଜାତୀୟ ଓ ବୈଦେଶିକ ନୀତିକୁ ଆଗକୁ ଆଗେଇ ନେବାରେ ନୌବାହିନୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି କେବଳ ଭାରତ ମହାସାଗରରେ ନୃହେଁ ସମଗ୍ର ବିଶ୍ୱର ମହାସାଗରଗ୍ରଡ଼ିକରେ ସକ୍ରିୟ ସହଯୋଗ ଓ ଅଂଶଗ୍ରହଣ ମାଧ୍ୟମରେ ଭାରତୀୟ ନୌବାହିନୀ ଦେଶର ଜାତୀୟ ଓ ବୈଦେଶିକ ନୀତିକୁ ସମୃଦ୍ଧ କରିଛି ପ୍ରତିରକ୍ଷା ମନ୍ତ୍ରୀ ଗତକାଲି ନୂଆଦିଲ୍ଲୀରେ ଚାରିଦିନିଆ ଦ୍ୱିବାର୍ଷିକ ନୌବାହିନୀ କମାଣ୍ଡର୍ ସମ୍ମିଳନୀକୁ ଉଦ୍ଘାଟନ କରି ଏହା କହିଛନ୍ତି ଶ୍ରୀମତୀ ସୀତାରମଣ କହିଛନ୍ତି ଭାରତୀୟ ନୌବାହିନୀ ଭାରତ ମହାସାଗର ଅଞ୍ଚଳ ଓ ଆଖପାଖ ଅଞ୍ଚଳରେ ଯେକୌଣସି ସମୟରେ ସହାୟତା ଦେବାକୁ ସର୍ବଦା ଆଗେଇ ଆସିଛି କାହାଜ ବୁଡ଼ାଜାହାଜ ଓ ଲଢୁଆ ବିମାନଗୁଡ଼ିକୁ ଦାୟିତ୍ୱଶୀଳ ଅଞ୍ଚଳରେ ମୁତ୍ୟନ କରି ଭାରତ ନୌବାହିନୀ ସର୍ବଦା ନିଜକୁ ସଜାଗ ରଖିଥିବାରୁ ସେ ସନ୍ତୋଷ ପ୍ରକାଶ କରିଛନ୍ତି ୟୁକେ କୋର୍ଟ ମାଲ୍ୟା ଫେରାର୍ ହୋଇଯାଇଥିବା ମଦ୍ୟ ବ୍ୟବସାୟୀ ବିଜୟ ମାଲ୍ୟା ଭାରତୀୟ ବ୍ୟାଙ୍କଗୁଡ଼ିକ ପକ୍ଷରୁ ବ୍ରିଟେନ୍ ହାଇକୋର୍ଟରେ ଦାର କରାଯାଇଥିବା ଏକ ମାମଲାରେ ହାରିଯାଇଛନ୍ତି

ଭାରତ ପକ୍ଷରୁ ତାଙ୍କ ବିରୁଦ୍ଧରେ କଳାଧନ ମାମଲା ବ୍ରିଟେନ୍ କୋର୍ଟରେ ରୁଜୁ ହୋଇଛି

ବିଚାରପତି ହେନ୍ସା ମଧ୍ୟ ମାଲ୍ୟାଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିବା ଲାଗି ଏକ ନିର୍ଦ୍ଦେଶକୁ ଖାରଜ କରିବାକୁ ମନା କରିଛନ୍ତି ବ୍ୟାଙ୍କ୍ଗୁଡ଼ିକର ଏହି ବିଜୟ ଫଳରେ ଇଂଲଣ୍ଡ ଓ ୱେଲ୍ସ୍ରେ ଥିବା ମାଲ୍ୟାଙ୍କ ସମ୍ପତ୍ତି ବାଜ୍ୟାପ୍ତ ପାଇଁ ଭାରତୀୟ ଅଦାଲତଙ୍କ ରାୟ କାର୍ଯ୍ୟକାରୀ ହୋଇପାରିବ ବିଶ୍ୱବ୍ୟାପୀ ସମ୍ପତ୍ତି ବାଜ୍ୟାପ୍ତ ନିର୍ଦ୍ଦେଶ ଯୋଗୁଁ ମାଲ୍ୟା ଇଂଲଣ୍ଡ ଓ ୱେଲ୍ସ୍ରେ ଥିବା ତାଙ୍କ ସମ୍ପଭିକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିପାରିବେ ନାହିଁ ମାମଲା ରୁଜୁ କରିଥିବା ବ୍ୟାଙ୍କ୍ଗୁଡ଼ିକ ମଧ୍ୟରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ବ୍ୟାଙ୍କ୍ ଅଫ୍ ବରୋଦା ଆଇଡିବିଆଇ ବ୍ୟାଙ୍କ୍ ପ୍ରଭୂତି ରହିଛନ୍ତି ଇତିମଧ୍ୟରେ ଦିଲ୍ଲୀର ଏକ ଅଦାଲତ ବିଜୟ ମାଲ୍ୟାଙ୍କ ସମ୍ପତ୍ତି ଅଚଳ କରିବାପାଇଁ ସାନି ନିର୍ଦ୍ଦେଶ ଜାରି କରିଛନ୍ତି

ଇଡି ପିଏଫ୍ଆଇ ଏନ୍ଫୋର୍ସମେଣ୍ଟ ଡାଇରୋକ୍ଟୋରେଟ୍ କେରଳଭିତ୍ତିକ ସଙ୍ଗଠନ ପପୁଲାର୍ ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ ପିଏଫ୍ଆଇ ବିରୁଦ୍ଧରେ ଏକ କଳାଧନ ମାମଲା ରୁଜ୍ଜୁ କରିଛି

ପିଏଫ୍ଆଇର କର୍ମୀମାନଙ୍କ ବିରୁଦ୍ଧରେ ଗୁରୁତର ପ୍ରୌଜଦାରୀ ଅଭିଯୋଗମାନ ଲଗାଯାଇଛି ଇଡି କହିଛି ସନ୍ତାସବାଦୀ ସଙ୍ଗଠନଗୁଡ଼ିକୁ ପାର୍ଷି ଯୋଗାଣରେ ପିଏପ୍ଆଇର ଭୂମିକାକୁ ଏହା ତଦନ୍ତ କରିବ

ଶାମଲୀ ଓ ମୁକ୍କାଫର୍ନଗର ଜିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳରେ ଗତ ରାତିରେ ଧ୍ରଳିଝଡ଼ ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି ଆମ ଲକ୍ଷ୍ମୌ ସମ୍ଭାଦଦାତା ଜଣାଇଛନ୍ତି ଜୋର୍ରେ ପବନ ବହିବାରୁ ବିଦ୍ୟୁତ୍ ଖୁଷ୍ଟ ଓ ହୋଡ଼ିଂ ଲଗାଯାଇଥିବା ଖମ୍ଘମାନ ଉପୁଡ଼ି ପଡ଼ିଛି ଧ୍ରଳିଝଡ଼ ହୋଇଥିବା ଅଞ୍ଚଳରେ ଅନେକ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା ପୂର୍ବ ଓ ପଣ୍ଟିମ ଉତ୍ତର ପ୍ରଦେଶରେ ଏଥିପାଇଁ ଆଗୁଆ ସତର୍କ ସ୍ୱଚନା କାରି କରାଯାଇଛି

ଖବରପାଇଁ ଉପକୂଳ ରକ୍ଷୀ ବାହିନୀ ଓ ସ୍ଥାନୀୟ ମହ୍ୟଜୀବୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ମହ୍ୟଜୀବୀମାନଙ୍କୁ ଉଦ୍ଧାର କରିଥିଲେ

ଶ୍ରୀ ମୋଦି ଶୁକ୍ରବାରଠାରୁ ନେପାଳକୁ ଦୁଇ ଦିନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ଭାବେ ନେପାଳକୁ ଏହା ତାଙ୍କର ତୂତୀୟ ଗସ୍ତ ହେବ ତାଙ୍କ ଗସ୍ତର ପ୍ରଥମ ପର୍ଯ୍ୟାୟରେ ସେ ଶୁକ୍ରବାର ଦିନ ଜନକପୁରଠାରେ ପହଞ୍ଚବେ ଓ ସେଠାରେ ପ୍ରସଦ୍ଧ ଜନକ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିବେ ପରେ ତାଙ୍କୁ ଜନକ ସବ୍ମେଟ୍ରୋପଲିଟାନ୍ ସିଟି ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯିବ ଅପରାହ୍ରରେ ଶ୍ରୀ ମୋଦି କାଠମାଣ୍ଡୁ ଯାତ୍ରା କରିବେ ସେଠାରେ ତାଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯିବ ପରେ ସେ ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ଓ ଉପରାଷ୍ଟ୍ରପତି ନନ୍ଦବାହାଦୁର ପୁନ୍ଙ୍କୁ ସାକ୍ଷାତ୍ କରିବେ ସନ୍ଧ୍ୟାରେ ସେ ନେପାଳ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିନିଧିମଶ୍ଚଳ ସ୍ତରୀୟ କଥାବାର୍ତ୍ତାରେ ଯୋଗଦେବେ

ନେପାଳ ପ୍ରଧାନମନ୍ତ୍ରୀଙ୍କଦ୍ୱାରା ତାଙ୍କ ସମ୍ମାନାର୍ଥେ ଆୟୋଜିତ ନୈଶ ଭୋଜିସଭାରେ ସେ ଯୋଗ ଦେବେ

ଏହି ଘୋଷଣା ପରେ ଶ୍ରୀ ଟ୍ରମ୍ପ୍ ଇରାନ୍ ବିରୁଦ୍ଧରେ ସାନି କଟକଣାମାନ ସ୍ୱାକ୍ଷର କରିଛନ୍ତି ଯେଉଁ ଦେଶମାନେ ଇରାନ୍କୁ ତାହାର ପରମାଣୁ କାର୍ଯ୍ୟକ୍ରମରେ ସହାୟତା କରିବେ ସେମାନଙ୍କୁ ଚେତାବନୀ ଜାରି କରାଯାଇଛି ଜବାବ୍ରେ ଇରାନ୍ କହିଛି ସେ ପୁଣି ୟୁରାନିୟମ୍ ଉତ୍ପାଦନ କରିବାକୁ ପ୍ରସ୍ତୁତି ଆରମ୍ଭ କରିବ ପରମାଣୁ ଶକ୍ତି ଓ ଅସ୍ତ ଉତ୍ପାଦନ କରିବାପାଇଁ ୟୁରାନିୟମ୍ ଉତ୍ପାଦନ ଜର୍ରୀ ଇରାନ୍ ରାଷ୍ଟ୍ରପତି ହାସନ୍ ରୋହାନୀ କହିଛନ୍ତି ଆମେରିକାକୁ ଏଡ଼ାଇ ତାଙ୍କ ଦେଶ ବୁଝାମଣାରେ ସ୍ୱାକ୍ଷର କରିଥିବା ଅନ୍ୟ ଦେଶଗୁଡ଼ିକ ସହ କଥାବାର୍ତ୍ତା କରିବ ବୁଝାମଣାରୁ ଆମେରିକା ଓହରି ଯାଇଥିବାରୁ ବ୍ରିଟେନ୍ ଫ୍ରାନ୍ସ ଓ ଜର୍ମାନୀ ତାହାର ସମାଲୋଚନା କରିଛନ୍ତି ରୁଷ୍ ବୈଦେଶିକ ମନ୍ତ୍ରୀ କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ଫ୍ଙ୍କ ନିଷ୍କଭିରେ ସେ ନିରାଶ ହୋଇଛନ୍ତି ଜାତିସଂଘ ସେକ୍ରେଟାରୀ ଜେନେରାଲ୍ ଆଣ୍ଟ୍ରୋନିଓ ଗୁଟେରସ୍ ବୁଝାମଣାରେ ସାମିଲ୍ ହୋଇଥିବା ଅନ୍ୟ ଦେଶମାନଙ୍କୁ ସେମାନଙ୍କର ପ୍ରତିଶ୍ରତି ରକ୍ଷା କରିବାକୁ ଅନୁରୋଧ କରିଛନ୍ତି ଅନ୍ୟପକ୍ଷରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଓ ସାଉଦି ଆରବ ଶ୍ରୀ ଟ୍ରମ୍ଫ୍ଙ୍କ ନିଷ୍କଉିକୁ ସମର୍ଥନ କରିଛନ୍ତି